ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ବିଶ୍ୱ ପ୍ରଶାସନ ଓ ବାଣିଜ୍ୟ ଆଦି ପ୍ରସଙ୍ଗ କାର୍ଯ୍ୟସ୍ଟଚୀରେ ସ୍ଥାନ ପାଇଛି କାର୍ଗିଲ୍ ବିଜୟ ଦିବସର ଊନବିଂଶ ବାର୍ଷିକୀ ଆଜି ପାଳିତ ହେଉଛି

ପିଏମ୍ ବ୍ରିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକା ରାଜଧାନୀ ଜୋହାନ୍ସବର୍ଗରେ ଆଜି ଦଶମ ବ୍ରିକ୍ସ ଶିଖର ବୈଠକରେ ଉଦ୍ବୋଧନ ଦେବେ

ବହୁ ଆନ୍ତର୍ଜାତିକ ପ୍ରସଙ୍ଗ ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ବିଶ୍ୱ ପ୍ରଶାସନ ଓ ବାଣିଜ୍ୟ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ନେତାମାନେ ଆଲୋଚନା କରିବେ ଚଳିତ ବର୍ଷର ବ୍ରିକ୍ସ ଶିଖର ବୈଠକର ଶୀର୍ଷକ ଆଫ୍ରିକାରେ ବ୍ରିକ୍ସ ଚତ୍ରୁର୍ଥ ଶିଳ୍ପ ବିପୁବରେ ସାମ୍ରହିକ ଅଭିବୃଦ୍ଧି ଓ ସମାନ ସମୃଦ୍ଧି ପାଇଁ ସହଯୋଗ ରହିଛି ଗତକାଲି ବ୍ରିକ୍ସ ବ୍ୟାବସାୟିକ ଫୋରମ୍ ବୈଠକ ସହିତ ତିନିଦିନିଆ ଶିଖର ବୈଠକ ଆରମ୍ଭ ହୋଇଛି ଶ୍ରୀ ମୋଦି ଆଫ୍ରିକାକୁ ତାଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ଦକ୍ଷିଣ ଆଫ୍ରିକାରେ ପହଞ୍ଚ୍ଚଛନ୍ତି ଦକ୍ଷିଣ ଆଫ୍ରିକାରେ ଭାରତୀୟ ହାଇ କମିଶନର୍ ରୁଚିରା କମ୍ୟୋକ କହିଛନ୍ତି ଚଳିତ ବର୍ଷଟି ଭାରତ ଦକ୍ଷିଣ ଆଫ୍ରିକା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ରୁଆଶ୍ଡା ଓ ଉଗାଣ୍ଡା ଗସ୍ତ କରିଥିଲେ

ଜମ୍ମୁ କାଶ୍ମୀରର କାର୍ଗିଲ୍ ସହରସ୍ଥିତ ଦ୍ରାସ୍ ଯୁଦ୍ଧସ୍କାରକୀଠାରେ ଉହବ ପାଳନ ସହ ଗତ ମଙ୍ଗଳବାରଠାରୁ କାର୍ଗିଲ୍ ଦିବସ ପାଳିତ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉନବିଂଶ କାର୍ଗିଲ୍ ବିଜୟ ଦିବସ ଅବସରରେ ଆଜି କାର୍ଗିଲ୍ ଯୁଦ୍ଧର ଶହୀଦ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଦେଶପାଇଁ ପ୍ରାଣବଳି ଦେଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ କୋବିନ୍ଦ୍ କହିଛନ୍ତି ପ୍ରତ୍ୟେକ ଭାରତୀୟ ସଶସ୍ତ ବାହିନୀ ଯବାନମାନଙ୍କର ବୀରତ୍ୱ ଓ ସାହସିକତାକୁ ସମ୍ମାନ କରନ୍ତି ପିଏମ୍ କାର୍ଗିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅପରେସନ୍ ବିଜୟ ସମୟରେ ଯେଉଁମାନେ ଦେଶ ପ୍ରତି ପ୍ରାଣବଳି ଦେଇଛନ୍ତି ଦେଶ ସେମାନଙ୍କ ପ୍ରତି ଚିର କୂତଜ୍ଞ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଭାରତର ବୀର ଯବାନମାନେ ଦେଶକୁ ସୁରକ୍ଷିତ ରଖିବା ସହ ଯେଉଁମାନେ ଶାନ୍ତିକୁ ନଷ୍ଟ କରିବାପାଇଁ ଉଦ୍ୟମ କରିଛନ୍ତି ସେମାନଙ୍କୁ କଡ଼ା କବାବ ଦେଇଛନ୍ତି ଅପରେସନ୍ ବିକୟ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଶକୁ ଦୃତ୍ ନେତୃତ୍ୱ ପ୍ରଦାନ କରିଥିବାରୁ ଦେଶ ତାଙ୍କୁ ଗର୍ବର ସହ ମନେରଖିବ ବୋଲି ସେ କହିଚ୍ଛନ୍ତି ବିଜୟ ଦିବସ ଭାରତୀୟ ସେନାବାହିନୀ ନିୟନ୍ତ୍ରଣ ରେଖା ହେଉ କିମ୍ବା ପ୍ରକୃତ ନିୟନ୍ତ୍ରଣ ରେଖା ହେଉ ସବୁଠାରେ ଯେକୌଣସି ପ୍ରତିପକ୍ଷର ସମ୍ମୁଖୀନ ହେବାକୁ ସର୍ବଦା ପ୍ରସ୍ତୁତ ରହିଛି ନର୍ଦର୍ଶ୍ଣ ଆର୍ମି କମାଣ୍ଡର୍ ଲେଫ୍ଟନାଣ୍ଟ ଜେନେରାଲ୍ ବଲ୍ବିର ସିଂ ଦ୍ରାସ ଯୁଦ୍ଧ ସ୍କାରକୀଠାରେ ସାମ୍ଭାଦିକମାନଙ୍କୁ ଏହା କହିଛନ୍ତି ସେ କହିଛନ୍ତି କାର୍ଗିଲ୍ ଦିବସ ପାଳନ ଶହୀଦ୍ ଯବାନମାନଙ୍କ ପ୍ରତି ସେନାବାହିନୀ ପକ୍ଷରୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଓ ଭାରତକୁ ସାମ୍ପ୍ରତିକ ସମୟରେ ମିଳିଥିବା ଏକ ସର୍ବୋକୃଷ୍ଟ ବିଜୟ ଅଭିଯାନରେ ଯେଉଁମାନେ ପ୍ରାଣବଳି ଦେଇଥିଲେ ସେମାନଙ୍କୁ ସ୍କରଣ କରିବାର ଏହା ପ୍ରକୃଷ୍ଣ ଉଦାହରଣ ମୌଳିକତାଞ୍ଚା ଓ ଆଗୁଆ ଘାଟିଗୁଡ଼ିକରେ ମୁତୟନ ହେଉଥିବା ଯବାନମାନଙ୍କପାଇଁ କଲ୍ୟାଣମୂଳକ ଯୋଜନାଗୁଡ଼ିକ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ କହିଛନ୍ତି ଭାରତୀୟ ସେନାବାହିନୀ ସମସ୍ତ ଆଗୁଆ ଘାଟିକୁ ସଡ଼କ ସଂଯୋଗ ସ୍ଥାପନ କର୍କ୍ଥି ଓ ଗତ କିଛିବର୍ଷ ଭିତରେ ସେଗୁଡ଼ିକୁ ଟେଲି ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିଛି

ସେ କହିଛନ୍ତି ଘଟଣାର ନିରପେକ୍ଷ ତଦନ୍ତପାଇଁ ସରକାର ବଚନବଦ୍ଧ ଗୁଜବକୁ ରୋକିବା ସକାଶେ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପଭି ନିଆଯାଇଛି ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଘଟଣାର ସିବିଆଇ ତଦନ୍ତପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା କଥା କହିଥିଲେ ଲୋକସଭା ଫ୍ଲଡ୍ ବନ୍ୟା ଓ ମରୁଡ଼ିପ୍ରବଣ ରାଜ୍ୟଗୁଡ଼ିକୁ ତୁରନ୍ତ ରିଲିଫ୍ ପ୍ରଦାନ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତି ଦେଇଛନ୍ତି ଲୋକସଭାରେ ବିତର୍କରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ରବିଭାଗ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ପାର୍ଷି ପ୍ରଦାନରେ କୌଣସି ରାଜ୍ୟ ପ୍ରତି ପାତର ଅନ୍ତର କରାଯିବ ନାହିଁ ଭୀଷଣ ବର୍ଷା ହୋଇ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା କେରଳକୁ ଏକ ଆନ୍ତଃ ମନ୍ତ୍ରିସ୍ତରୀୟ ଦଳ ଚଳିତ ସପ୍ତାହରେ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ ଟିମ୍ ରିପୋର୍ଟ ଅନୁସାରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ

ଏହି ଯୋଜନାରେ ପାରମ୍ପରିକ ବଲ୍ବ୍ ସ୍ଥାନରେ ଏଲ୍ଇଡି ବଲ୍ବର ବ୍ୟବହାର କରାଯାଉଛି

ସେଠାକାର ଆଟର୍ଣ୍ଣି ଜେନେରାଲ୍ଙ୍କ ନିର୍ଦ୍ଦେଶାନ୍ସାରେ ଗତ ଶନିବାର ଦିନ ସମସ୍ତ ଡଙ୍ଗାକ୍ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଥିଲା ଆନ୍ରଷ୍ଠାନିକ କାର୍ଯ୍ୟାନୁଷ୍ଠାନ ପରେ ସେଗୁଡ଼ିକୁ ଭାରତକୁ ହସ୍ତାନ୍ତର କରାଯିବ କଲମ୍ବୋସ୍ଥିତ ଭହାତୀୟ ହାଇ କମିଶନର୍ ପକ୍ଷରୁ ଗତ କିଛିମାସ ଧରି ଡଙ୍ଗାଗୁଡ଼ିକୁ ଆଣିବାପାଇଁ ଉଦ୍ୟମ କରାଯାଉଥିଲା

ମସ୍ୟଜୀବୀମାନଙ୍କୁ ବିଭିନ୍ନ ସମୟରେ ଛାଡ଼ି ଦିଆଯାଉଥିବାବେଳେ ଶ୍ରୀଲଙ୍କା ଡଙ୍ଗାଗୁଡ଼ିକୁ ଜବତ କରି ରଖିଥିଲା

ଗତ ଫେବୃୟାରୀ ମାସରେ ପ୍ରଣୀତ ଏକ ନ୍ତଆ ଆଇନ ଅନୁସାରେ ଏକ ମାଛଧରା ଡଙ୍ଗାର ମାଲିକଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ

ମହା ବନ୍ଦ ଗତକାଲି ମରାଠା କୋଟା ଆନ୍ଦୋଳନ ଯୋଗୁଁ ହିଂସାକାଣ୍ଡ ଘଟିବାରୁ କୋପାର୍ ଖଇର୍ନେ ଆଦି ଅଞ୍ଚଳର ପରିସ୍ଥିତି ଦୃଷ୍ଟିରୁ ପଡ଼ୋଶୀ ନବୀ ମୁମ୍ୟାଇରେ ଇଷ୍ଟରନେଟ୍ ସେବାକୁ ଆଜି ସକାଳୁ ବାତିଲ୍ କରାଯାଇଛି ଜଣେ ସରକାରୀ କର୍ମକର୍ତ୍ତା କହିଛନ୍ତି କୋପାର୍ ଖଇର୍ନେ ଅଞ୍ଚଳର ପରିସ୍ଥିତି ଏବେବି ଉଉେଜନାପୂର୍ଣ୍ଣ ରହିଛି ମୁମ୍ୟାଇ ଥାଣେ ନବୀ ମୁମ୍ୟାଇ ସରାତା ସୋଲାପୁର ପୁଣେ ରାୟଗଡ଼ ଆଦି ଜିଲ୍ଲାରେ ଗତକାଲି ମରାଠା ସମ୍ପ୍ରଦାୟ ପକ୍ଷରୁ ବନ୍ଦ୍ ପାଳନକୁ ପ୍ରତ୍ୟାହାର କରି ନିଆଯିବା ସତ୍ତ୍ୱେ ସ୍ଥାନୀୟ ସମ୍ପ୍ରଦାୟର ଲୋକ ଓ କିଛି ଆନ୍ଦୋଳନକାରୀ କୋପାର୍ ଖଇର୍ନେ ହିଂସାକାଣ୍ଡରେ ଲିପ୍ତ ଥିଲେ

ସେଠାରେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ପାକିସ୍ତାନର ନିର୍ବାଚନ କମିଶନ ସେକ୍ରେଟାରୀ ବାବର୍ ୟାକୁବ୍ କହିଛନ୍ତି ଇଲେକ୍ଟ୍ରୋନିକ୍ ରିପୋର୍ଟିଂ ବ୍ୟବସ୍ଥାରେ ଯାନ୍ତିକ ତ୍ରଟି ଯୋଗୁଁ ଭୋଟ୍ ଗଣତିରେ ବିଳମ୍ୟ ଘଟିଛି ଓ ବର୍ତ୍ତମାନ ଗଣତି ଲୋକମାନଙ୍କଦ୍ୱାରା କରାଯାଉଛି ଫଳାଫଳ ଘୋଷଣାରେ ବିଳମ୍ୟ ପଛରେ କୌଣସି ଷଡ଼ଯନ୍ତ୍ର ନ ଥିବାର ଦର୍ଶାଇ ୟାକୁର୍ କହିଛନ୍ତି ଫଳାଫଳ ପ୍ରେରଣ ବ୍ୟବସ୍ଥା ଅଚଳ ହୋଇଯିବାରୁ ଏହି ବିଳମ୍ୟ ଘଟୁଛି